ବିଜୁ ଯୁବ ବାହିନୀ ନାମରେ ଏହି କାର୍ଯ୍ୟକ୍ରମକୁ ନାମିତ କରି ସରକାରୀ ଅର୍ଥ ଅପବ୍ୟୟ କରାଯାଉଛି

ପିଡ଼ିତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସ୍ାଳୟରେ ଭର୍ତି କରାଯାଇଛି

ଉଭୟ ଗାଁ ଦାଣ୍ଡରେ ଖେଳିବା ପରେ ପୋଖରୀକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା ପୁଲିସ ଏ ନେଇ ଏ ଅପମୃତ୍ୟୁ ମାମଲା ରୁଜୁ କରିଛି